ପୂର୍ବରୁ ଏହି ଘଟଣାରେ ଦୂଇଜଣ ଅଭିଯ୍ବକ୍ତଙ୍କୁ ଗିରଫ କରାଯାଇ ତାଙ୍କୁ ଆଜୀବନ କାରାଦଣ୍ଡ ମିଳିଥିଲା

ବିରୋଧୀ ଦଳର ବିଧାୟକ ଜୟନାରାୟଣ ମିଶ୍ର ପ୍ରଥମେ ଏ ପ୍ରସଙ୍ଗରେ ନିଜର ବିବୃଭି ରଖ୍ ଧାନକିଶାକୁ ନେଇ ଚାଲିଥିବା ଅବ୍ୟବସ୍ଥା ଓ ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ

ସେ କହିଥିଲେ ଧାନ କିଶା ନିମନ୍ତେ କେନ୍ଦ ସରକାର ଅର୍ଥ ଦେଇନଥିବାର୍ ରାଜ୍ୟ ସରକାର ଋଣ ଆଣି ଚାଷୀମାନଙ୍କର ଅର୍ଥ ପ୍ରଦାନ କରିଛନ୍ତି ଧାନକିଣା ପ୍ରସଙ୍ଗକୁ ନେଇ ବିଧାନସଭାରେ ତର୍କବିତର୍କ ଓ ସରଗରମ ପରିସ୍କ୍ରିତି ପରେ ବିରୋଧୀମାନେ କକ୍ଷତ୍ୟାଗ କରିଥିଲେ

କରୋନା ନିୟମ କଡାକଡି ଅନ୍ୟ ରାଜ୍ୟ ଗୁଡ଼ିକରେ କରୋନା ସଂକ୍ରମଶ ବୃଦ୍ଧି ପାଉଥିବାରୁ ଓଡ଼ିଶା ସରକାର କରୋନା କଟକଶାକୁ କଡାକଡି କରିଛନ୍ତି ଆକିଠାରୁ ସାରା ରାକ୍ୟରେ କରୋନା ନିୟମ କଡାକଡି ଭାବେ କାର୍ଯ୍ୟକାରୀ ହେଉଛି

ସେହିପରି ଭାରତରେ ପ୍ରସ୍କୁତ ଟିକା ସୁରକ୍ଷିତ ଓ ନିରାପଦ

ଏକ ଟ୍ୱିଟ୍ ବାର୍ଭାରେ ଶ୍ରୀ ମୋଦି ଲୋକମାନଙ୍କୁ ସେମାନଙ୍କର ମତାମତ ଜଶାଇବାକୁ ନିବେଦନ କରିଛନ୍ତି